ଯେଉଁମାନେ ଏନ୍ଆର୍ସିର ଚ୍ୟୁନ୍ତ ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନେ ବିଦେଶୀ ଟ୍ରାଇବୁନାଲ୍ରେ ଆବେଦନ କରିପାରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି

ଅନ୍ତର୍ଭୁକ୍ତ ହୋଇଥିବା ଲୋକମାନଙ୍କର ନାମ ଥିବା ଅତିରିକ୍ତ ତାଲିକାର ନକଲ ସମସ୍ତ ଏନ୍ଆର୍ସି ସେବାକେନ୍ଦ୍ର ସମସ୍ତ ଡେପୁଟୀ କମିଶନରଙ୍କ କାର୍ଯ୍ୟାଳୟ ଓ ସର୍କଲ ଅଫିସରମାନଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଭାରତର ରେଜିଷ୍ଟ୍ରାର କ୍ଜେନେରାଲଙ୍କ ଦ୍ୱାରା ଏନ୍ଆର୍ସିରେ ଏହି ସଂଶୋଧନ କରାଯାଇଛି ଓ ସୁପ୍ରିମକୋର୍ଟ ଏହାକୁ ତଦାରଖ କରିଥିଲେ

ଏନ୍ଆର୍ସି ତାଲିକାକୁ ନେଇ ଯେକୌଣସି ପ୍ରକାର ଆପଭି ଅଭିଯୋଗ ବିଦେଶୀ ନାଗରିକ ଟ୍ରିବ୍ୟୁନାଲରେ କରାଯାଇପାରିବ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଚୂଡାନ୍ତ ଏନ୍ଆର୍ସି ତାଲିକାରେ ଯେଉଁମାନଙ୍କ ନାମ ସ୍ଥାନ ପାଇନାହିଁ ସେମାନଙ୍କୁ ଗିରଫ କରାଯିବ ନାହିଁ ଓ ସେମାନେ ବିଦେଶୀ ନାଗରିକ ଟ୍ରିବ୍ୟୁନାଲ ଏବଂ ଉଚ୍ଚ ଅଦାଲତରେ ଆବେଦନ କରିପାରିବେ

ପୋଷଣ ଏମ୍ଏଏଏଚ୍ ଆସନ୍ତାକାଲିଠାରୁ ପୂରା ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ଅନୁପ୍ରରକ ପୋଷଣ'

ଗତମାସରେ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରପୋଷଣ ବିଷୟରେ ଚର୍ଚ୍ଚା କରିବା ସହିତ ସଚେତନତା ଅଭାବର୍ତ୍ତ ଉଭୟ ଗରିବ ଓ ଧନୀ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ମତ ଦେଇଥିଲେ

ସେ କହିଛନ୍ତି ଦେଶର କୋଣ ଅନୁକୋଣରେ ପୁଷ୍ଟିସାଧନାର ବାର୍ତ୍ତା ପହଞ୍ଚାଇ ଶିଶୁମାନଙ୍କୁ ପରିପରକ ଖାଦ୍ୟ ଯୋଗାଣ ସେମାନଙ୍କର ଚିକିତ୍ସା ଓ ସଂକ୍ରମଣର୍ତ ସ୍ରରକ୍ଷା ପ୍ରଦାନ ହେଉଛି ପୋଷଣ ମାସ ପାଳନ କରିବାର ଉଦ୍ଦେଶ୍ୟ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ମାର୍ଚ୍ଚ ମାସରେ ରାଜସ୍ଥାନର ଝୁନ୍ଝୁନୁଠାରେ ଏହି ପୋଷଣ ଅଭିଯାନର ଶ୍ରଭାରମ୍ଭ କରିଥିଲେ

ବିସ୍କୋରଣର ଭୟାବହତାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ନିବାରଣ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିବାବେଳେ ଅଗ୍ନିଶମ ସଂସ୍ଥା ଓ ଏଲ୍ଡିଆର୍ଏଫ୍ ଘଟଣାକୁ ସମ୍ପର୍ଣ୍ଣ ନିୟନ୍ତ୍ରଣାଧୀନ କରିଥିବାବେଳେ କାରଖାନା ପରିସରରେ ଥିବା ମୃତଦେହଗୁଡ଼ିକର ତଲାସୀ ଚଳାଇଛନ୍ତି ବୋଲି ଡିଏସ୍ପି ସୂଚନା ଦେଇଛନ୍ତି

ଶାହା ମହା ସିଏମ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଧୁଲେସ୍ଥିତ ରାସାୟନ ଉତ୍ପାଦନ କାରଖାନାରେ ବିଷ୍ଟୋରଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ତିତି ଅନୁଧ୍ୟାନ କରିବା ଲାଗି ମହାରାଷ୍ଟ୍ର ମ୍ରଖ୍ୟମନ୍ତ୍ରୀ ଦେବେନ୍ଦ ଫଡ୍ନବୀସ୍ଙ୍କ କହିଛନ୍ତି ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରୀ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି ଅସ୍ତ୍ରବିଧାରେ ଥିବା ଲୋକମାନଙ୍କ ଯଥାସାଧ୍ୟ ସହାୟତା କରିବାଲାଗି ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟେଲିଫୋନ୍ ଯୋଗେ ଶ୍ରୀ ଶାହାଙ୍କୁ ଅବଗତ କରିଛନ୍ତି ହୋମ୍ ମିନିଷ୍ଟର କର୍ତ୍ତାରପୁର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ମୋଦି ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କର୍ତ୍ତାରପୁର ସାହିବ୍ କରିଡର କାର୍ଯ୍ୟ ସମାପ୍ତ କରିବା ଲାଗି ପ୍ରତିଶ୍ରତିବଦ୍ଧ ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର ପଏଣ୍ଟଠାରେ ଆନୁଷ୍ଠିକ ବୈଠକର ଦିନକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏପରି ପ୍ରତିଶ୍ରତି ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା ଗୁରୁ ଗ୍ରନ୍ଥ ସାହିବ୍ଜୀଙ୍କ ପ୍ରକାଶ ପୂରବ ଅବସରରେ ଶୁଭେଛା ଜଣାଇଛନ୍ତି ସେ କହିଛନ୍ତି ଗୁରୁ ଗ୍ରନ୍ଥ ସାହିବରେ ଲିପିବଦ୍ଧ ବାଣୀ ବିଶ୍ୱବ୍ୟାପୀ ଭ୍ରାତୃଭାବ ଶାନ୍ତି ଏବଂ ସତ୍ମାର୍ଗରେ ଜୀବନ ବିତାଇବାକୁ ପ୍ରେରଣା ଯୋଗାଇଥାଏ

କମ୍ପାନୀର କବତ ହୋଇଥିବା ସମ୍ପତ୍ତି ମଧ୍ୟରେ ପଞ୍ଜାବ୍ରେ ଥିବା କେତେକ ପ୍କଟ୍ ଏବଂ ଚଣ୍ଡୀଗଡ଼ରେ ବଙ୍ଗଳା ରହିଛି ସିବିଆଇର ଏଫ୍ଆଇଆର୍କୁ ଭିତ୍ତିକରି କଳାଧନ ବୈଧ କରିବା ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷର୍ ଏହି ତଦନ୍ତ କରାଯାଇଛି

ଇଡି ଶିବକ୍ନମାର ବେଆଇନ ଅର୍ଥ କାରବାର ମାମଲାରେ କର୍ଷ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଡିକେ ଶିବକୁମାର ଆଜି କ୍ରମାଗତ ଦ୍ୱିତୀୟ ଦିନପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରାର ସମ୍ମୁଖୀନ ହୋଇଛନ୍ତି

ଆର୍ଥକ ମାମଲା ତଦନ୍ତକାରୀ ସଂସ୍ଥାଦ୍ୱାରା ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ପାଇବାପାଇଁ ଶିବକୁମାର କରିଥିବା ଆବେଦନକୁ ଗତକାଲି କର୍ଷ୍ଣାଟକ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ

ସେ ଆହୁରି କହିଛନ୍ତି ସନ୍ତାସବାଦ ସଙ୍ଘଠିତ ତଥା ସମ୍ଭାବ୍ୟ ହିଂସା ଓ ସାଇବର ଅପରାଧ ହେଉଛି ଇଣ୍ଟରପୋଲ୍ର ଦୃଷ୍ଟିନିବଦ୍ଧ କ୍ଷେତ୍ର ଶ୍ରୀ ଷକ୍ ଆଜି ନୂଆଦିଲ୍ଲୀରେ ଶ୍ରୀ ଶାହାଙ୍କୁ ସାକ୍ଷାତ୍ କରିଛନ୍ତି ବୈଠକ କାଳରେ ଶ୍ରୀ ଶାହା ନିଶାଦ୍ରବ୍ୟ ଚୋରାଚାଲାଣ ଆନ୍ତର୍ଜାତିକ ସନ୍ତାସବାଦ କଳାଧନ ଓ ବେଆଇନ ଅର୍ଥ କାରବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶ୍ରନ୍ୟ ସହିଷ୍ଠୁତାର ଆଭିମୁଖ୍ୟ ସମ୍ପର୍କରେ ଶ୍ରୀ ଷ୍ଟକ୍ଙ୍କୁ ଅବଗତ କରାଇଥିଲେ